ଏନ୍ଡିଆର୍ଏଫ୍ ଡିଜିଙ୍କ ଘୋଷଣା ଏନ୍ଡିଆର୍ଏଫ୍ରେ ସାମିଲ ହେବେ ମହିଳା ଯବାନ

ପ୍ରରସ୍କାର ପ୍ରଦାନ ସମାରୋହରେ ଅର୍ଥମନ୍ତୀ ନିର୍ମଳା ସୀତାରମଣ ଏବଂ ବିଭାଗୀୟ ମନ୍ତୀ ସ୍ତି ଇରାନୀ ଉପସ୍ସିତ ଥିଲେ

ମହିଳା ଓ ଶିଶ୍ବବିକାଶ ଏବଂ ମିଶନ୍ ଶକ୍ତିଦ୍ୱାରା ଏହି ଯୋଜନାକ୍ର କାର୍ଯ୍ୟକାରୀ କରାଯିବ ଅନ୍ତର୍କାତୀୟ ମହିଳା ଦିବସ ଅବସରରେ ମ୍ରଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଯୋଜନାକ ଘୋଷଣା କରି କହିଛନ୍ତି ମହିଳା ସଶକ୍ତୀକରଣ ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ପରିଗଣିତ ହୋଇଛି

ପଞାୟତକୁ ଏହି ଯୋଜନାରେ ସାମିଲ୍ କରି କାର୍ଯ୍ୟକାରିତା ଭିଭିରେ ପୁରସ୍କାର ପ୍ରଦାନ କରିବାକୁ ମଧା ବ୍ୟବସ୍ଷା କରାଯାଇଛି ସ୍ୱୟଂ ସହାୟକ ଗୋଷୀଗୁଡ଼ିକୁ ମଧା ଏହି ଯୋଜନାରେ ସାମିଲ୍ କରାଯାଇଛି

ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧ୍କରଣ ପକ୍ଷରୁ ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଏକ ସଚେତନତା ଶିବିର ଅନୁଷିତ ହୋଇଯାଇଛି

ଯାଜପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ଜିଲ୍ଲାସ୍ଡରୀୟ ସମାରୋହ ଅନୁଷ୍ଷିତ ହୋଇଯାଇଛି

ଜଗତ୍ସିଂହପୁରଠାରେ ଆୟୋଜିତ ସମାରୋହରେ ଏହି ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରାଯାଇଛି

ଥି କାଶରେ ଆକ୍ରାନ୍ତ ବ୍ୟକ୍ତି ପ୍ରଥମେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ଉଚିତ ଯାହାଫଳରେ ସଂକ୍ରମଣ ବ୍ୟାପିବାର ସୟାବନା କମ୍ ରହିବ